ସ୍ୱଚ୍ଚ ଭାରତ ମିଶନ ଆଭ୍ୟନ୍ତରୀଣ ନିରାପଭା ଉଚ୍ଚଶିକ୍ଷା ଏବଂ କୁଶଳତା ବିକାଶ କାର୍ଯ୍ୟସଚୀରେ ମୁଖ୍ୟ ପ୍ରସଙ୍ଗ ରହିଛି

ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରୁଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଉପସ୍ଥିତ ଅଛନ୍ତି ଆମର ସମ୍ଭାଦଦାତା ଜଣାଇଛନ୍ତି ଆଭ୍ୟନ୍ତରୀଣ ନିରାପତ୍ତା ଭାରତ ସ୍ୱଚ୍ଚତା ମିଶନ୍ ଉଚ୍ଚଶିକ୍ଷା ଏବଂ କୁଶଳତା ବିକାଶ ଆଦି ପ୍ରସଙ୍ଗଗୁଡ଼ିକ ମୁଖ୍ୟତଃ ଭାବେ ଆଲୋଚନାରେ ସ୍ଥାନ ପାଇବାର ଆଶା କରାଯାଉଛି ଏହି ଦୂଇଦିନିଆ ସମ୍ମିଳନୀରେ ଅନେକ ଅଧିବେଶନ ବସିବ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁଗୁଡ଼ିକ ଉପରେ ଆଲୋଚନା ହେବ ଆଭ୍ୟନ୍ତରୀଣ ନିରାପତ୍ତା ସମେତ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକ ସଂକ୍ରାନ୍ତରେ ରାଜ୍ୟପାଳ ଓ ଉପରାଜ୍ୟପାଳମାନଙ୍କ ଅବଗତ କରାଯିବ ନୀତି ଆୟୋଗର ଉପାଧ୍ୟକ୍ଷ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜାତୀୟ ନିରାପତ୍ତା ଉପଦେଷ୍ଟା ସମ୍ମିଳନୀରେ ଉପସ୍ଥାପନା ପ୍ରଦାନ କରିବେ

ରେଭ୍ ଗଭର୍ଣ୍ଣର୍ କନ୍ଫରେନ୍ନ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ କହିଛନ୍ତି ଦେଶର ବିକାଶ ଯାତ୍ରାରୁ ଆଶାନୁରୂପ ଉପକାର ପାଇ ନ ଥିବା ଲୋକମାନଙ୍କ ଉନ୍ନତି ପାଇଁ ରୂପରେଖ ପ୍ରସ୍ତୁତ କରିବା ଦିଗରେ ରାଜ୍ୟପାଳମାନେ ସାହାଯ୍ୟ କରିପାରିବେ

ସଂଘୀୟ ବ୍ୟବସ୍ଥାରେ ରାଜ୍ୟପାଳମାନେ ରାଜ୍ୟ ସରକାରମାନଙ୍କୁ ପଥ ପ୍ରଦର୍ଶନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇପାରିବେ

ସ୍ନଷମା ବ୍ରିକ୍ସ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଦକ୍ଷିଣ ଆଫ୍ରିକାର ଜୋହାନ୍ଦବର୍ଗଠାରେ ଆକି ବ୍ରିକ୍ସ ବୈଦେଶିକ ମନ୍ତ୍ରିସ୍ତରୀୟ ବୈଠକରେ ଅଂଶଗ୍ରହଣ କରିବେ ଆସନ୍ତା ମାସରେ ଜୋହାନ୍ସବର୍ଗଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବ୍ରିକ୍ୱ ବାର୍ଷିକ ଶୀର୍ଷ ବୈଠକ ପାଇଁ ଆଜିର ଏହି ବୈଠକ ଭିତ୍ତିସ୍ଥାପନ କରିବ ବ୍ରାଚିଲ୍ ରୁଷିଆ ଭାରତ ଚୀନ ଓ ଦକ୍ଷିଣ ଆଫ୍ରିକାକୁ ନେଇ ବ୍ରିକ୍ସ ରାଷ୍ଟ୍ରସମୃହ ଗଠନ କରାଯାଇଛି ଭାରତ ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ଇବ୍ସା ବୈଦେଶିକ ମନ୍ତ୍ରିସ୍ତରୀୟ ବୈଠକରେ ମଧ୍ୟ ଶ୍ରୀମତୀ ସ୍ୱରାଜ ଅଧ୍ୟକ୍ଷତା କରିବେ ଏହି ତିନୋଟିଯାକ ରାଷ୍ଟ୍ର ମଧ୍ୟରେ ବିଶ୍ୱସ୍ତରୀୟ ପ୍ରସଙ୍ଗଗୁଡ଼ିକ ଉପରେ ସମନ୍ୱୟ ରକ୍ଷା କରିବା ଲାଗି ଇବ୍ସା ରାଷ୍ଟ୍ରସମ୍ଭର ମୂଳ ଲକ୍ଷ୍ୟ

ଶ୍ରୀମତୀ ସ୍ୱରାଜ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋଷାଙ୍କ ସହ ବୈଠକ ସମୟରେ ଦୁଇଦେଶ ମଧ୍ୟରେ ଦ୍ୱିପକ୍ଷୀୟ ଏବଂ ବହୁପାକ୍ଷିକ ସହଯୋଗ ପରିବ୍ୟାପ୍ତ କରିବା ଉପାୟଗୁଡ଼ିକ ଉପରେ ଆଲୋଚନା କରିଛନ୍ତି ୟୁଏସ୍ ଇଣ୍ଡିଆ ଆମେରିକା ଓ ଭାରତ ମଧ୍ୟରେ ଥିବା ନିବିଡ଼ ଦ୍ୱିପକ୍ଷୀୟ ସାମରିକ ଭାଗିଦାରି ସମ୍ପର୍କ ଜାରି ରଖିବାକୁ ଉଭୟ ଦେଶ ପ୍ରତିଶ୍ରତିବଦ୍ଧ ଥିବା କଥା ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ୍ କହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜିମ୍ ମାଟିସ୍ଙ୍କ ମଧ୍ୟରେ ସିଙ୍ଗାପୁରରେ ଅନୁଷ୍ଠିତ ବୈଠକ ବିଷୟ ଉଲ୍ଲେଖ କରି ଆମେରିକା ପ୍ରତିରକ୍ଷା ମୁଖପାତ୍ର କ୍ୟାପ୍ଟେନ୍ କେଫ୍ ଡାଭିସ୍ ଗତକାଲି ୱାଶିଂଟନ୍ଠାରେ କହିଛନ୍ତି ଉଭୟ ନେତା ଭାରତ ଆମେରିକା ସମ୍ପର୍କର ଗୁରୁତ୍ୱ ବିଷୟରେ ଆଲୋଚନା କରିଛନ୍ତି ଅନ୍ତର୍କାତୀୟ ଆଇନ ଓ ନୀତି ଏବଂ ଅବାଧ ଓ ମୁକ୍ତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ବଜାୟ ରଖିବା ଲାଗି ଉଭୟ ଦେଶ ସହଯୋଗ କରିବାପାଇଁ ରାଜି ହୋଇଛନ୍ତି ସେହି ଅଞ୍ଚଳରେ ଶାନ୍ତି ସ୍ଥିରତା ଓ ସମୃଦ୍ଧି ବଜାୟ ରଖିବାପାଇଁ ଉଭୟ ଦେଶ ଦୁଇ ଦେଶ ମଧ୍ୟରେ ସାମରିକ ଭାଗିଦାରୀ ସମ୍ପର୍କକୁ ଜାରି ରଖିବାପାଇଁ ପ୍ରତିଶ୍ରତିବଦ୍ଧତା ପ୍ରକାଶ କରିଛନ୍ତି ଗତ ଶନିବାର ଦିନ ସିଙ୍ଗାପୁରଠାରେ ସାଙ୍ଗି ଲା କଥାବାର୍ତ୍ତା ଭାବେ ଜଣାଶୁଣା ସପ୍ତଦଶ ଏସିଆ ନିରାପତ୍ତା ଶିଖର ସମ୍ମିଳନୀ ଅବସରରେ ଶ୍ରୀ ମାଟ୍ଟିସ୍ ଓ ଶ୍ରୀ ମୋଦିଙ୍କ ମଧ୍ୟରେ ଦେଖାସାକ୍ଷାତ୍ ହୋଇଥିଲା

ଏହି ସମୁଦ୍ର ବେଳାଭୂମିଗୁଡ଼ିକ ମଧ୍ୟରେ ଓଡ଼ିଶା ମହାରାଷ୍ଟ୍ର ତଥା ଅନ୍ୟ ରାଜ୍ୟଗୁଡ଼ିକର ବେଳାଭୂମିଗୁଡ଼ିକ ରହିଛି ଏହି ବେଳାଭୂମିଗୁଡ଼ିକ ଖାଲି ଭାରତରେ ନୁହେଁ ଏସିଆ ମହାଦେଶରେ ପ୍ରଥମ ବୋଲି ପ୍ରମାଣପତ୍ର ପାଇବେ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସ୍ଟଚନାରୁ ଜଣାପଡ଼ିଛି ଓଡ଼ିଶାର କୋଶାର୍କ ଚନ୍ଦ୍ରଭାଗା ବେଳାଭୂମି ପ୍ରଥମ ସ୍ଥାନ ପାଇଛି

ରାଷ୍ଟ୍ରାୟତ ବ୍ୟାଙ୍କ ସମ୍ବହର ପରିଚାଳନା ବ୍ୟାପାର ବୁଝିବା ପାଇଁ ରିଜର୍ଭ ବ୍ୟାଙ୍କ୍ର ଯଥେଷ୍ଟ କ୍ଷମତା ନାହିଁ ବୋଲି ଏହାର ଗଭର୍ଷର ଉର୍ଜିତ୍ ପଟେଲ୍ କହିବା ପରେ ଏହି ବୈଠକ ଆୟୋଜିତ ହୋଇଛି ଏ ସମ୍ପର୍କରେ ନିଜର ମତାମତ ଦେବାକୁ ଶ୍ରୀ ପଟେଲଙ୍କୁ ମଧ୍ୟ ସଂସଦୀୟ କମିଟି ଏ ମାସ ଶେଷ ଆଡ଼କୁ ଆମନ୍ତ୍ରଣ କରିଛି

ଆଇଏମ୍ଡି ୱାର୍ଣ୍ଣିଂ ଦେଶର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବତାସୀ ପବନ ଏବଂ ବଜ୍ରପାତ ସହ ବର୍ଷା ହେବ ବୋଲି ପାଶିପାଗ ବିଭାଗ ପକ୍ଷରୁ ସତର୍କ ସ୍ଚଚନା କାରି କରାଯାଇଛି ପଣ୍ଢିମବଙ୍ଗର ଗାଙ୍ଗେୟ ଉପତ୍ୟକା ଓଡ଼ିଶା ଝାଡ଼ଖଣ୍ଡ ବିହାର ଉତ୍ତରପ୍ରଦେଶ ଉତ୍ତରାଖଣ୍ଡ ମଧ୍ୟପ୍ରଦେଶ ଛତିଶଗଡ଼ ବିଦର୍ଭ କୋଙ୍କଣ ଗୋଆ ମଧ୍ୟ ମହରାଷ୍ଟ୍ର ମରାଠାୱାଡ଼ା ତାମିଲ୍ନାଡୁ ତେଲଙ୍ଗାନା ରୟାଲ୍ ସୀମା ଏବଂ କର୍ଷାଟକର ଆଭ୍ୟନ୍ତରୀଣ ଅଞ୍ଚଳ ଓ ଆନ୍ଧ୍ରପ୍ରଦେଶର ଉପକୃଳବର୍ତ୍ତୀ ଅଞ୍ଚଳରେ ସତର୍କତା ଜାରି କରାଯାଇଛି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଆସାମ ମେଘାଳୟ ନାଗାଲ୍ୟାଣ୍ଡ ମଣିପୁର ମିଚ୍ଚୋରାମ୍ ତ୍ରିପୁରା ତେଲଙ୍ଗାନା ରୟାଲ୍ ସୀମା ଆନ୍ଧ୍ର ଉପକୂଳ ଓ କେରଳରେ ମୁଷଳ ଧାରାରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି

ପୁଲିସ୍ ଦଳ ଉପରକୁ ଲକ୍ଷ୍ୟ କରି ଫିଙ୍ଗା ଯାଇଥିବା ସେହି ବୋମାଟି ଲକ୍ଷ୍ୟଭ୍ରଷ୍ଟ ହୋଇ ରାସ୍ତା କଡ଼ରେ ବିସ୍କୋରିତ ହୋଇଥିଲା

ଆହତମାନଙ୍କୁ ଚିକିହାପାଇଁ ହସିଟାଲ୍ରେ ଭର୍ତ୍ତି କରାଯାଇଛି ଏହି ଆକ୍ରମଣ କରିଥିବା କୌଣସି ଗୋଷ୍ଠୀ ଦାବି କରି ନାହାନ୍ତି

ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଆସନ୍ତା ଶନିବାର ଦିନ ପାକିସ୍ତାନ ସହ ମୁକାବିଲା କରିବ ରାଉଣ୍ଡ୍ ରବିନ୍ ପର୍ଯ୍ୟାୟରେ ଶ୍ରେଷ୍ଠ ଦୁଇଟି ଦଳ ଆସନ୍ତା ରବିବାର ଦିନ ଫାଇନାଲ୍ ମ୍ୟାଚ୍ ଖେଳିବେ

କେଇ ମାସ ପରେ ସେରେନା ପୁଣି ମଇଦାନରେ ଅବତୀର୍ଷ୍ଣ ହୋଇଥିବାରୁ ଆକି ଦୁଇ ଖେଳାଳିଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାର ଆଶା କରାଯାଉଛି